ବାଲେଶ୍ୱର ସୁବର୍ଷ୍ଡରେଖା ନଦୀରେ ଏକ ହାଇଲେବୁଲ୍ ସେତୁ ନିର୍ମାଣ ପାଇଁ ନିଷ୍ବତ୍ତି ହୋଇଛି

ମହାନିର୍ଦ୍ଦେଶାଳୟ ବାଶିଜ୍ୟ ମନ୍ତ୍ରଶାଳୟ ଅଧୀନରେ କାର୍ଯ୍ୟ କରିଥାଏ ଓ ରପ୍ତାନୀ ଏବଂ ଆମଦାନୀ ଉପରେ ନିଷ୍ବଭି ଗ୍ରହଶ କରିଥାଏ

ଭୁବନେଶ୍ୱରସ୍ଥିତ ଆଞଳିକ ପାଶିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି